ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଚିକିତ୍ସା ମୌଳିକ ତ୍ୱାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନୀତିର କଡାକଡି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଦେଶରେ ଆରୋଗ୍ୟହାର ବୃଦ୍ଧି ପାଇବାରେ ଲାଗିଛି

ଜଣେ ବ୍ୟକ୍ତିଙ୍କୁ ଏକ ବେସରକାରୀ ହସ୍କିଟାଲରେ ଚିକିତ୍ସା କରାଯାଉଛି ଓ ତାଙ୍କ ଉପରେ ଡାକ୍ତରମାନେ ନକର ରଖିଛନ୍ତି

ଛତିଶଗଡରେ ମଧ୍ୟ ଜଣେ ଲୋକଙ୍କ ହସ୍କିଟାଲରେ ଭର୍ତ୍ତି କରାଯାଇଛି

ସେମାନଙ୍କ ମଧ୍ୟରୁ ଜଣେ ଉତ୍ତରପ୍ରଦେଶରୁ ଥିବାବେଳେ ଆଉଜଣେ କର୍ଷାଟକରୁ ଥିଲେ କିନ୍ତୁ ସେମାନଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଉତ୍ତରପ୍ରଦେଶରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣଙ୍କର ଟିକାରଣ ଯୋଗୁଁ ମୃତ୍ୟୁ ଘଟିଥିବାର ଜଣାପଡିଛି ଦ୍ୱିତୀୟ ବ୍ୟକ୍ତିଜଶଙ୍କର ମୃତ୍ୟୁର କାରଣ ଜାଣିବା ପାଇଁ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବାକୃ ଯୋଜନା ଚାଲିଛି

କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଅଧିକ ନମ୍ମନା ପରୀକ୍ଷା ପାଇଁ ଦେଶରେ ଗବେଷଣାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିଚାଲିଛନ୍ତି

ସ୍ୱାସ୍ଥ୍ୟ ମନ୍ତଶାଳୟ କହିଛି ଅଧିକ ସଂଖ୍ୟାରେ ନମ୍ମନା ପରୀକ୍ଷା କରାଯାଉଥିବାରୁ ସଂକ୍ରମିତମାନଙ୍କର ଶୀଘ୍ର ଚିହ୍ନଟ କରାଯାଇ ଠିକ୍ ସମୟରେ ଚିକିତ୍ସା କରାଯାଇ ପାରୁଛି

ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାରଙ୍କୁ ଏଥିପାଇଁ ଅଭିନନ୍ଦନ କଣାଇଛନ୍ତି ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଷନା କରି ଶ୍ରୀ ରାଜପକ୍ଷେ କହିଛନ୍ତି ଏହି ବିଶ୍ୱବ୍ୟାପୀ ସଂକ୍ରମଣର ମିଳୋପାଟନ ପ୍ରକ୍ରିୟା ଆରମ୍ଭ ହୋଇଗଲା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶ୍ରୀ ରାଜପକ୍ଷେଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ସେ କହିଛନ୍ତି ଆମର ବୈଜ୍ଞାନିକ ଓ ସ୍ୱେଚ୍ଛାସେବୀମାନଙ୍କର ଅକ୍ଲାନ୍ତ ଉଦ୍ୟମ କୋବିଡ୍ ନାଇଷ୍ଟିନର୍ ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ କହିଛନ୍ତି ଶୀଘ୍ର ପ୍ରତିଷେଧକ ବିକଶିତ କରିବା ଓ ଏହାକୁ ଦିଆଯିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି ଏକ ସୁସ୍ଥ ତଥା ରୋଗମୁକ୍ତ ବିଶ୍ୱ ଗଠନ ଦିଗରେ ଏହା ମହତ୍ୱପୂର୍ଷ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହନ୍ମଦ ସୋଲିହ୍ ପ୍ରଧାନମନ୍ତ୍ରୀ ମୋଦି ଓ ଭାରତ ସରକାରଙ୍କୁ ଅଭିନନ୍ଦନ କଣାଇଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ସୋଲିହ୍ ଭାରତ କୋବିଡ୍ ନାଇଷ୍ଟିନ୍ ବିପକ୍ଷରେ ଏହାର ସଂଗ୍ରାମରେ ସମ୍ପର୍ଣ୍ଣ ସଫଳ ହେବ ବୋଲି ଦୂଢୋକ୍ତି ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ କରୋନା ପ୍ରତିଷେଧକ ବାହାର କରିବା ଦିଗରେ ଭାରତର ଉଦ୍ୟମକ୍ତ ଭୟସୀ ପ୍ରଶଂସା କରିଛନ୍ତି

ଭୁଟାନ୍ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ୍ ଓ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ୍ କୁମାର ଗ୍ୟାୱାଲି ଶ୍ରୀ ମୋଦି ଓ ଭାରତର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅଭିନନ୍ଦନ ବାର୍ତ୍ତାମାନ ପଠାଇଛନ୍ତି

ନୀତିଆୟୋଗ ଉପାଧ୍ୟକ୍ଷ ଡକୁର ରାଜୀବ କୁମାର ନୀତିଆୟୋଗ ସଦସ୍ୟ ଡକୁର ଭିକେ ସାରଶ୍ୱତ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଅମିତାଭ କାନ୍ତଙ୍କ ଉପସ୍ଥିତିରେ ଏହି ସୂଚୀ ଉନ୍ଜୋଚନ କରିବେ ନୀତିଆୟୋଗରୁ କାରି ଏକ ବିବୃତ୍ତିରେ କୁହାଯାଇଛି ଦେଶକୁ ଏକ ନବୀକରଣ ଭିତ୍ତିକ ଅର୍ଥନୀତିରେ ରୂପାନ୍ତରିତ କରିବା ପାଇଁ ଏଥିରେ ସରକାର ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଛନ୍ତି

ଏହାଦ୍ୱାରା ସେମାନଙ୍କର କାର୍ଯ୍ୟ ସମ୍ପାଦନାର ସଫଳତାର ସହ ତୁଳନା କରାଯାଇପାରିବ ନେତାଜୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ 'ପରାକ୍ରମ ଦିବସ' ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପଭି ନେଇଛନ୍ତି

ସଂସ୍କୃତି ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ନେତାକୀଙ୍କର ଅସୀମ ସାହସ ଓ ଦେଶପ୍ରତି ନିଶ୍ୱାଃର୍ଥପର ସେବା ପାଇଁ ତାଙ୍କର ସମ୍ମାନାର୍ଥେ ଏଭଳି ନିଷ୍ପଭି ନିଆଯାଇଛି

ଶ୍ରୀ ସୋମନାଥ ଟ୍ରଷ୍ଟର ଏକ ଭର୍ଚୁଆଲ ବୈଠକରେ ଶ୍ରୀ ମୋଦିଙ୍କୁ ଚେୟାରମ୍ୟାନ୍ ଭାବେ ନାମିତ କରାଯାଇଥିଲା ସେହି ଭର୍ଚ୍ଚଆଲ ବୈଠକରେ ଟ୍ରଷ୍ଟିମାନେ ଗୁକ୍ତୁରାତର ପୂର୍ବତନ ମୁଖ୍ୟମନ୍ତ୍ରୀ ଟ୍ରଷ୍ଟର ପୂର୍ବତନ ଚେୟାରମ୍ୟାନ୍ ସ୍ୱର୍ଗତଃ କେଶୁଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ରଷ୍ଟିମାନେ ସର୍ବସମ୍ମତିକ୍ରମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରଷ୍ଟର ପରବର୍ତ୍ତୀ ଚେୟାରମ୍ୟାନ୍ ଭାବେ ମନୋନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ଏହି ଦାୟିତ୍ୱ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଚ୍ଛନ୍ତି କମଲା ହାରିସ୍ ଆମେରିକାର ଭାବି ଉପରାଷ୍ଟ୍ରପତି କମଲା ହାରିସ୍ ତାଙ୍କର ସିନେଟ୍ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାବିନ ନ୍ୟୁସୋମଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି କମଲା ହାରିସ୍ ଆମେରିକାର ସର୍ବପ୍ରଥମ ମହିଳା କୃଷ୍ଣକାୟ ତଥା ଦକ୍ଷିଣ ଏସୀୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥନେବେ

ସେତେବେଳେ ହାରିସ୍ କାଲିଫର୍ଣ୍ଣଆର ଆଟର୍ଣ୍ଣି ଜେନେରାଲ ଥିଲେ

ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି